ଏଥିସହ ସଡ଼କ ନିରାପତ୍ତାକୁ କେହି ଉଲୁଘନ କଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏଚ୍ଆଇଭି ଏଡ୍ସର ଭୟାବହତା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଏଚ୍ଆଇଭି ଆକ୍ରାନ୍ଡମାନଙ୍କ ପ୍ରତି ସହଯୋଗ ଜଶାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଏହି ଦିବସ ପାଳନ ଅବସରରେ ସଚେତନତା ର୍ୟାଲି ଗଣଦୌଡ଼ ଓ ସଭାସମିତିମାନ ଆୟୋଜନ କରାଯାଉଛି

ଏଥିପାଇଁ ସଚେତନତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଷ

ଏହାକ ଦେଖବାପାଇଁ ଦେଶ ବିଦେଶର୍ ଶହ ଶହ ସଂଖ୍ୟକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସମାଗମ ହେବାର ଆଶା କରାଯାଉଛି